ପିଏମ୍ ଇକ୍ଷରଭ୍ୟୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କାମ୍ମୁ କାଶ୍ମୀର ପାଇଁ ଉତ୍ତମ ପ୍ରଶାସନ ବିକାଶ ଦାୟିତ୍ୱ ଓ ଉତ୍ତର ଦାୟିତ୍ୱ ହେଉଛି କେନ୍ଦ୍ର ସରକାରଙ୍କ ମୂଳ ଲକ୍ଷ୍ୟ ସ୍ୱରାଜ ପତ୍ରିକା ସହ ଏକ ସାକ୍ଷାତ କଲାବେଳେ ଶ୍ରୀ ମୋଦି କହିଛନ୍ତି ୟୁପିଏ ଶାସନ କାଳରେ ବାରମ୍ଭାର ସନ୍ତାସବାଦୀ ଆକ୍ରମଣ ଏକ ସ୍ୱାଭାବିକ ଘଟଣା ଥିଲା କିନ୍ତୁ ବର୍ତ୍ତମାନ ସନ୍ତାସବାଦୀ ଆକ୍ରମଣ ଘଟଣା ଇତିହାସ ପାଲଟିଛି ରାଜ୍ୟରେ ଭାଗିଦାରୀମାନଙ୍କ ସହ କଥାବାର୍ତ୍ତା କରାଯିବ କି ବୋଲି ସାମ୍ଭାଦିକମାନେ ପ୍ରଶ୍ନ କଲାରୁ ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ଜଣେ ମଧ୍ୟସ୍ଥଙ୍କୁ ନିଯୁକ୍ତ କରିଛନ୍ତି ଏବଂ ସେ ଲୋକମାନଙ୍କ ସହ ଯୋଗଯୋଗ ରଖିଛନ୍ତି

ସାମ୍ବାଦିକମାନଙ୍କର ଏକ ପ୍ରଶ୍ନର ଉତ୍ତରଦେବାକୁ ଯାଇ ଶ୍ରୀ ମୋଦି କହିଛନ୍ତି ତାଙ୍କ କ୍ଷମତାର୍ ହଟାଇବା ବ୍ୟତୀତ ବିରୋଧୀ ଦଳର ଆଉ କୌଣସି କାର୍ଯ୍ୟସ୍ଚୀ ନାହିଁ ଏବଂ ମୋଦି ପ୍ରତି ଘୂଣାଭାବ ସୃଷ୍ଟି କରିବା ବିରୋଧୀ ଦଳ ଲାଗିପଡ଼ିଛି ଆଗାମୀ ଲୋକସଭା ନିର୍ବାଚନରେ ଲୋକମାନେ ବିଜେପିକୁ ଭୋଟ୍ ଦେଇ ପ୍ରଶି କ୍ଷମତାକୃ ଫେରାଇ ଆଶିବେ ବୋଲି ସେ ଆସ୍ଥା ପ୍ରକଟ କରିଛନ୍ତି କଂଗ୍ରେସ ବିଷୟ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ପାର୍ଟି ନିଜର ତିଷ୍ଠିବା ନେଇ ସଂଗ୍ରାମ ଚଳାଇଛି ଏବଂ ଲୋକମାନେ ଦଳକ୍ ପ୍ରତ୍ୟାଖ୍ୟାନ କଲାପରେ ବର୍ତ୍ତମାନ ସେ ମେଣ୍ଟ କରିବ ବୋଲି ବିଭିନ୍ନ ଦଳଗୁଡ଼ିକ ସହ ଉଦ୍ୟମ ଜାରି ରଖିଛି ରାହୁଲ ଗାନ୍ଧିଙ୍କ ନେତୃତ୍ୱାଧୀନ କଂଗ୍ରେସ ପାର୍ଟି ବର୍ତ୍ତମାନ ଏକ ଆଞ୍ଚଳିକ ଦଳରେ ପରିଣତ ହୋଇଛି ଏବଂ ଏହା ଅନ୍ୟ ଦଳଗୁଡ଼ିକ ସହ ମିଶି ମେଷ୍ଟ କରିବା ପାଇଁ ସାମର୍ଥ୍ୟ ହରାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ମାନସରୋବର ନେପାଳରେ ଅଟକି ରହିଯାଇଥିବା କେଳାଶ ମାନସରୋବର ତୀର୍ଥ ଯାତ୍ରୀମାନଙ୍କ ଏବେ ସ୍ଥାନାନ୍ତରିତ କରାଯାଉଛି ପାଗ ସ୍ୱଧ୍ରରିବା ପରେ ନେପାଳଗଞ୍ଜ ଓ ସୀମିକୋଟ୍ ମଧ୍ୟରେ ବିମାନ ସେବା ଆଜି ଅପରାହ୍ୱର୍ ପ୍ରଶି ଆରମ୍ଭ ହୋଇଛି

ଗତ ଶନିବାରଠାରୁ ଅବିସ୍ରାନ୍ତ ବର୍ଷା ଯୋଗୁଁ ନେପାଳଗଞ୍ଜ ଓ ସୀମିକୋଟ୍ ହିଲ୍ସା ପଥରେ ଦେଢ଼ ହଜାରରୁ ଊର୍ଦ୍ଧ୍ୱ ତୀର୍ଥ ଯାତ୍ରୀ ଅଟକି ରହିଛନ୍ତି ନେପାଳଗଞ୍ଜ ଓ ସୀମିକୋଟ୍ରେ ଦୂତାବାସର ପ୍ରତିନିଧିମାନେ ବ୍ୟକ୍ତିଗତ ଭାବେ ସବୁ ତୀର୍ଥ ଯାତ୍ରୀମାନଙ୍କୁ ଭେଟି ସେମାନଙ୍କର ଅଭାବ ଅସୁବିଧା ଦୂର କରୁଛନ୍ତି ସେମାନଙ୍କୁ ଉପଯୁକ୍ତ ଖାଦ୍ୟ ଓ ରହିବା ପାଇଁ ବ୍ୟବସ୍ଥା କରାଯାଇଛି ସୀମିକୋଟ୍ରେ ଚିକିହକମାନେ ବୟସ୍କ ତୀର୍ଥ ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥା ଯାଞ୍ଚ କରି ଔଷଧପତ୍ର ଦେଇଛନ୍ତି ପାଗ ଆହୁରି ଭଲ ହୋଇଗଲେ ତୀର୍ଥଯାତ୍ରୀମାନଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ସୁରକ୍ଷେତ୍ଠାରେ ନେପାଳ ସେନାବାହିନୀର ହେଲିକପ୍ଟରଗୁଡ଼ିକୁ ସଜାଗ କରି ରଖାଯାଇଛି ପିଏମ୍ ନେପାଳ ନେପାଳରେ ଅଟକି ଯାଇଥିବା କେଳାଶ ମାନସରୋବର ତୀର୍ଥଯାତ୍ରୀମାନଙ୍କୁ ସବୁପ୍ରକାର ସାହାଯ୍ୟ ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀ ମୋଦି ବୈଦେଶିକ ମନ୍ତ୍ରଣାଳୟ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ କ୍ଷତିଗ୍ରସ୍ତ ତୀର୍ଥଯାତ୍ରୀମାନଙ୍କ ଭଲମନ୍ଦ ପଚାରି ବୁଝୁଛନ୍ତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ନେପାଳ ସ୍ଥିତ ଭାରତୀୟ ଦ୍ରତାବାସ ପକ୍ଷରୁ ତୀର୍ଥଯାତ୍ରୀମାନଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି ପିଏମ୍ ମୋଦି ଓଡ଼ିଙ୍ଗା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନିଆର ପର୍ବତନ ପ୍ରଧାନମନ୍ତ୍ରୀ ତଥା ବିରୋଧୀ ଦଳ ନେତା ରେିଲା ଓଡ଼ିଙ୍ଗାଙ୍କୁ ଆଜି ନୂଆଦିଲ୍ଲୀରେ ସାକ୍ଷାତ କରିଛନ୍ତି ସମ୍ପ୍ରତି ଭାରତ କେନିଆ ସମ୍ପର୍କର ଉନ୍ନତି ଏବଂ ଆପୋଷ ସ୍ୱାର୍ଥ ବିଜଡ଼ିତ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗ ସଂକ୍ରାନ୍ତରେ ଉଭୟ ନେତା ଆଲୋଚନା କରିଛନ୍ତି

ଗୁଜରାଟ କଂଗ୍ରେସ ଗୁଜରାଟରେ କଂଗ୍ରେସର ବରିଷ୍ଠ ନେତା ତଥା ଚାରିଥର ଏମ୍ଏଲ୍ଏ କୁନ୍ୱାରିଜି ବଭଲିଆ ଆଜି ପାର୍ଟିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ଏବଂ ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲଙ୍କ ଉପସ୍ଥିତିରେ ଆଜି ଗାନ୍ଧିନଗର ସ୍ଥିତ ରାଜଭବନରେ ସେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି

ରାଜ୍ୟ କଂଗ୍ରେସ ଶାଖାର ସେ ଦୁଇଥର ଅସ୍ଥାୟୀ ସଭାପତି ମଧ୍ୟ ଥିଲେ ସେ କହିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ଜାତିଆଣ ରାଜନୀତିରେ ସେ ବିତସ୍କୃହ ହୋଇ ପାର୍ଟି ଛାଡ଼ିଛନ୍ତି ଅମିତ ଶାହା ବିଜେପି ସଭାପତି ଅମିତ ଶାହା ଦିନିକିଆ କେରଳ ଗସ୍ତରେ ଯାଇ ଆଜି ଥିରୁବନନ୍ତପୁରମ୍ଠାରେ ପହଞ୍ଚିଛନ୍ତି ଆସନ୍ତାବର୍ଷ ଲୋକସଭା ନିର୍ବାଚନ ପାଇଁ ପାର୍ଟିର କ୍ୟାଡରମାନଙ୍କୁ ସଜାଗ କରିବା ଲକ୍ଷ୍ୟରେ ସେ କେରଳ ଯାଇଛନ୍ତି ପାର୍ଟି ପକ୍ଷରୁ ମିଳିଥିବା ସ୍ବଚନା ଅନୁଯାୟୀ ଶ୍ରୀ ଶାହା ପାର୍ଟିର ରାଜ୍ୟ କୋର୍ କମିଟି ବୈଠକରେ ଯୋଗ ଦେବେ ଏବଂ ଜିଲ୍ଲା ସ୍ତରୀୟ କେତେକ ବଛାବଛା ନେତାମାନଙ୍କୁ ଉଦ୍ବୋଧନ ଦେବେ

ମୋଦି ସରକାରଙ୍କ ସଫଳତା ସଂକ୍ରାନ୍ତରେ ଲୋକମାନଙ୍କୁ ଅବଗତ କରାଇବା ଉଦ୍ୟମର ଅଂଶବିଶେଷ ଭାବେ ରାଜ୍ୟର କେତେକ ବିଶିଷ୍ଟ ବ୍ୟକ୍ତିଙ୍କୁ ମଧ୍ୟ ସେ ସାକ୍ଷାତ କରିବେ

ଗତ ଚାରିବର୍ଷ ଭିତରେ ନୀତି ଆୟୋଗର ସଫଳତା ସଂକ୍ରାନ୍ତରେ ସାମ୍ଭାଦିକମାନଙ୍କୁ ସୂଚନା ଦେବାକୁ ଯାଇ ଶ୍ରୀ କଣ୍ଠ କହିଛନ୍ତି ପୋଷଣ ଅଭିଯାନ ପାଇଁ ନୀତି ଆୟୋଗ ଏକ ବୈଷୟିକ ସମର୍ଥନ ଶାଖା ଗଠନ କରିଛି ଏବଂ ସମ୍ପ୍ରତି ଜଳ ପରିଚାଳନା ସ୍ଚଚୀ ମଧ୍ୟ ପ୍ରକାଶ କରିଛି

ସେ କହିଛନ୍ତି ବର୍ତ୍ତମାନ ଦେଶର ଶୁଲ୍କ ପରିସର ବୃଦ୍ଧି ପାଇବା ଅତ୍ୟନ୍ତ ଉତ୍ତମ ବିଷୟ ଯାହାକି ଅଭିବୃଦ୍ଧିରେ ସହାୟକ ହୋଇପାରିବ

ଏନ୍ଆଇଏ ମୁଖପାତ୍ର କହିଛନ୍ତି କେସିପି ସନ୍ତାସବାଦୀ ଗୋଷୀକୁ ଅସ୍ତଶସ୍ତ ଓ ଗୋଳାବାରୁଦ ଓ ଅର୍ଥ ଯୋଗାଣ ସଂକ୍ରାନ୍ତୀୟ ତଦନ୍ତର ଅଂଶବିଶେଷ ଭାବେ ଗତକାଲି ଜବାହାରଲାଲ୍ ନେହେରୁ ଭେଷଜ ବିଜ୍ଞାନ ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକଙ୍କ ବାସଭବନ ଉପରେ ଚଡ଼ାଉ କରାଯାଇଥିଲା

ଏନ୍ଆଇଏ ପକ୍ଷରୁ ଗତବର୍ଷ ଦିଲ୍ଲୀ ପୁଲିସ୍ର ଅଭିଯୋଗ କ୍ରମେ ଏକ ଏତଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା ଜେ ଆଣ୍ଡ କେ ଟ୍ରେନ୍ ଭାରତୀୟ ରେଳବାଇ ଜାମ୍ମୁ ତାୱିରୁ କୋଲକାତାର ସିଆଲ୍ଦା ମଧ୍ୟରେ ଏକ ନୂଆ ସାପ୍ତାହିକ ହମ୍ସଫର୍ ସୁପରଫାଷ୍ଟ ଏକ୍ୱପ୍ରେସ୍ ଟ୍ରେନ୍ର ଚଳାଚଳ ଆରମ୍ଭ କରିଛି ରେଳବାଇ ରାଷ୍ଟ୍ରମନ୍ତ୍ରୀ ରାଜେନ୍ ଗୋହେଁ ଆଜି ସକାଳେ ଜାମ୍ମୁ ରେଳଷ୍ଟେସନ୍ରୁ ଏହି ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି ଆମର ସମ୍ଭାଦଦାତା ଜଣାଇଛନ୍ତି ଏହି ଟ୍ରେନ୍ ପ୍ରତ୍ୟେକ ସୋମବାର ଦିନ ସିଆଲ୍ଦାରୁ ବାହାରି ମଙ୍ଗଳବାର ଦିନ ଜାମ୍ମରେ ପହଞ୍ଚିବ ଏବଂ ବୃଧବାର ଦିନ ଜାମ୍ମ ତାୱିରୁ ଯାତ୍ରା ଆରମ୍ଭ କରି ଗୁରୁବାର ଦିନ ସିଆଲଦାରେ ପହଞ୍ଚିବ ଆକ୍କସେବ୍କଲ୍ ଇଲେକ୍ସନ୍ ଭାରତର ମୁଖ୍ୟ ନିର୍ବାଚନ କମିଶନର୍ ଓପି ରାଓ୍ୱତ୍ କହିଛନ୍ତି ନିର୍ବାଚନ ପ୍ରକ୍ରିୟାରେ ଦିବ୍ୟାଙ୍ଗମାନଙ୍କର ଅଂଶଗ୍ରହଣ ପାଇଁ ଅଧିକ ସମ୍ଭେଦନଶୀଳତାର ଆବଶ୍ୟକତା ରହିଛି ନ୍ତଆଦିଲ୍ଲୀରେ ସମସ୍ତଙ୍କ ପାଇଁ ନିର୍ବାଚନରେ ଅଂଶଗ୍ରହଣ ସଂକ୍ରାନ୍ତୀୟ ଜାତୀୟ ପରାମର୍ଶ କମିଟି ବୈଠକରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ରାଓ୍ୱତ୍ କହିଛନ୍ତି ନିର୍ବାଚନ ପ୍ରକ୍ରିୟାରେ ଦିବ୍ୟାଙ୍ଗମାନଙ୍କର ଅଂଶଗ୍ରହଣ ପ୍ରତି କମିଶନ୍ ପକ୍ଷରୁ ଦୀର୍ଘ ଦିନ ହେଲା ଗୁରୁତ୍ୱ ଦିଆଯାଉଛି ସେ କହିଛନ୍ତି ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ରବିଧା ଜନକ ଯୋଗାଯୋଗ କୌଶଳ ଏବଂ ଭୋଟ୍ଗ୍ରହଣ କେନ୍ଦ୍ରକ୍ ଯିବା ଲାଗି ଆବଶ୍ୟକୀୟ ସାହାଯ୍ୟକାରୀ ଜାନବାହନ ଓ ଯନ୍ତ୍ରପାତି ଯୋଗାଇ ଦେବା ଲାଗି ପ୍ରାଧାନ୍ୟ ଦେବାର ଆବଶ୍ୟକ ରହିଛି ଏହି ଅବସରରେ ନିର୍ବାଚନରେ ହେର୍ଫେର୍ ସଂକ୍ରାନ୍ତରେ ଜଣାଇବା ଲାଗି ଲୋକମାନଙ୍କ ଉହାହିତ କରିବା ପାଇଁ ସି ଭିଜିଲ୍ ମୋବାଇଲ୍ ଆପ୍ ଶୁଭାରମ୍ଭ କରାଯାଇଛି ସେ କହିଛନ୍ତି ନିର୍ବାଚନ ସମୟରେ ଟଙ୍କା ମଦ ଓ ଅନ୍ୟ ସାମଗ୍ରୀ ବ୍ୟବହାର କରି ଭୋଟଦାତାମାନଙ୍କୁ ଆକୃଷ୍ଟ କରିବା ଦିଗରେ ଯଦି କିଏ ଖବର ଦିଏ ତାହେଲେ ତାଙ୍କର ପରିଚୟ ଗୁପ୍ତ ରଖାଯିବ

ଦ୍ୱିତୀୟ ମ୍ୟାଚ୍ଟି ଶୁକ୍ରବାର ଦିନ କାର୍ଡିଫ୍ଠାରେ ଏବଂ ତୂତୀୟ ମ୍ୟାଚ୍ଟି ରବିବାର ଦିନ ବ୍ରିଷ୍ଟୋଲ୍ଠାରେ ଖେଳାଯିବ ଇଂଲଣ୍ଡ ବିର୍ଦ୍ଧରେ ଭାରତ ତିନୋଟି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ ଓ ପାଞ୍ଚଟି ଟେଷ୍ଟ ମ୍ୟାଚ୍ ଖେଳିବ ପ୍ରଥମ ଦିନିକିଆ ମ୍ୟାଚ୍ ଆସନ୍ତା ସପ୍ତାହର ଗୁରୁବାର ଦିନ ନଟିଙ୍ଗ୍ହାମ୍ଠାରେ ଏବଂ ପ୍ରଥମ ଟେଷ୍ଟ ମ୍ୟାଚ୍ ଆସନ୍ତା ମାସ ପହିଲା ତାରିଖ ଦିନ ବିର୍ମିଙ୍ଗ୍ହାମ୍ଠାରେ ଖେଳାଯିବ